ଗତକାଲି ସାଂସଦ ଅର୍ଜୁନ ଚରଣ ସେଠୀ ବିଜେପିରେ ଯୋଗଦେବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି

ଆସନ୍ତାକାଲି ପ୍ରଫେସର ଭଟ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି

ଭାରତୀୟ ଜନସଞାର ସଂସ୍ଥାନ ଆଇଆଇଏମ୍ସି ଠାରେ ଆୟୋଜିତ କଳିଙ୍ଙ ଲିଟେରାରୀ ଫେଷ୍ଟିଭାଲ୍ର ପ୍ରଥମ ସଂସ୍କରଣରେ ଯୋଗ ଦେଇ ପ୍ରଫେସର ଆଚାର୍ଯ୍ୟ ସାହିତ୍ୟ ସମ୍ପର୍କୀତ ବିଭିନ୍ନ ପ୍ରସଙ୍ଗର ଉଉର ରଖିଥିଲେ

ଏହି ଅଭିଯାନ ଜରିଆରେ ନିର୍ବାଚନ ପାଠଶାଳା ଆୟୋଜିତ ହୋଇଥିଲା

ଭାରତ ସର୍ବୋଚ ଗଣତାଓ୍ଡିକ ମହୋହବ ସାଧାରଣ ନିର୍ବାଚନରେ ଭୋଟର ହି ମୂଳ ଆଧାର